ପିଏମ୍ ଜାପାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନିଦିନିଆ ଜାପାନ୍ ଗସ୍ତ ଶେଷ କରି ଆଜି ପ୍ରତ୍ୟୁଷରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ଗତକାଲି ଟୋକିଓଠାରେ ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ୱିପାକ୍ଷିକ ତ୍ରୟୋଦଶ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ସମ୍ମିଳନୀ ପରେ ଦୁଇ ଦେଶ ମଧ୍ୟରେ ଉଭୟ ପକ୍ଷର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ନିବିଡ଼ କରିବାପାଇଁ ଭବିଷ୍ୟତ୍ରେ ଆଲୋଚନା କରିବ ସେଥିପାଇଁ ଉଭୟ ପକ୍ଷ ମଧ୍ୟରେ ଏକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି ଏହାଛଡ଼ା ସାମୁଦ୍ରିକ ବାଣିଜ୍ୟ ଏବଂ ଜଳସୀମା ବାହାରେ ପରସ୍କରକୁ ସହଯୋଗ କରିବା ନିମନ୍ତେ ଦ୍ୱିପକ୍ଷ ମଧ୍ୟରେ ଆଲୋଚନା ହୋଇଛି ଏହା ମୁଖ୍ୟତଃ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କାର୍ଯ୍ୟକାରୀ ହେବ

ଇଟାଲିଆନ୍ ପିଏମ୍ ଇଟାଲୀର ପ୍ରଧାନମନ୍ତ୍ରୀ ଗୁସେପ୍ କୋଷ୍ଟେ ଏକ ଦିନିକିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚବେ ତାଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସୁଛନ୍ତି ଏହି ଗସ୍ତକାଳରେ ଇଟାଲୀ ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଯୋଗ ଦେବେ ଏହାଛଡ଼ା ଉଭୟ ମଧ୍ୟ ଭାରତୀୟ ଶିଳ୍ପ ମହାସଂଘ ଏବଂ ବିଜ୍ଞାନ ଓ କାରିଗରି ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ଆୟୋଜିତ ଭାରତ ଇଟାଲୀ ବୈଷୟିକ ଶିଖର ବାର୍ତ୍ତାରେ ଯୋଗ ଦେବେ ପ୍ରମ୍ଭକ୍ତି ବିଦ୍ୟାର ହସ୍ତାନ୍ତର ମିଳିତ ଉଦ୍ୟୋଗ ଗବେଷଣା ଉନ୍ନୟନ ତଥା ଉଭୟ ପାଇଁ ଉଭୟଙ୍କର ବକାର ଖୋଲିବା ଆଦି ଏହି ଶିଖର ସମ୍ମିଳନୀର ମ୍ବଖ୍ୟ ଉଦ୍ଦେଶ୍ୟ

ଇଣ୍ଡିଆ କାତାର ଦୂଇ ଦେଶର ଜନସାଧାରରଙ୍କର ସ୍ୱାର୍ଥରକ୍ଷା ଏବଂ ଦ୍ୱିପାକ୍ଷିକ ସମ୍ପର୍କକ୍ ଅଧିକ ନିବିଡ଼ କରିବାପାଇଁ ଭାରତ ଓ କାତାର ଏକ ଯୁଗ୍ମ ଆୟୋଗ ଗଠନ କରିଛନ୍ତି କତାରର ଅମୀର ଶେଖ୍ ତମିମ୍ ବିନ୍ ଅହମ୍ମତ ଅଲ୍ ଥାନି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରରୋଚନାରେ ଏହି ଆୟୋଗ ଗଠନ କରାଯାଇଛି

ଏବେ କାତାର ଗସ୍ତରେ ଯାଇଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏଥିପାଇଁ ତାଙ୍କ କାତାର ପ୍ରତିପକ୍ଷଙ୍କ ସହ ଏହି ଆୟୋଗ ଗଠନ ନେଇ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି

ଗତକାଲି ନ୍ତଆଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ପ୍ରାର୍ଥୀ ତାଲିକା ଚଡ଼ାନ୍ତ କରାଯାଇଚି ଏହି ତାଲିକାରେ ପ୍ରେମ୍ନଗର ଆସନର୍ ପ୍ରତିଦ୍ୱନ୍ଦିତା କରିବାକୁ ଥିବା ବିଜୟ ପ୍ରତାପ ସିଂ ରାମାନୁଗଞ୍ଜ ବିଧାନସଭା ଆସନ ପାଇଁ ରାମକିଶୁନ୍ ସିଂ ଏବଂ ବସନ୍ ଆସନ ପାଇଁ ଡିସି ପଟେଲ୍ଙ୍କ ନାମ ସ୍ଥାନ ପାଇଛି

ସେମାନଙ୍କର ଦୁଇଟି ବୋଟ୍କୁ ମଧ୍ୟ କବତ କରାଯାଇଛି ଏହି ମସ୍ୟଜୀବୀମାନେ ଶ୍ରୀଲଙ୍କା ଜଳରାଶିରେ ଅନୁପ୍ରବେଶ କରିଥିବା ଅଭିଯୋଗ ହୋଇଛି

ଏହି କେନ୍ଦ୍ରରେ ପାରମ୍ପରିକ ଏବଂ ପ୍ରଦ୍ଷଣ ରହିତ ଫୋଟକା ଓ ତାହାର ପ୍ରଦ୍ଷଣର ମାନ ଆଦି ଯାଞ୍ଚ କରାଯିବା ସହ ଏଭଳି ଫୋଟକା ପ୍ରସ୍ତୁତ କରିବାପାଇଁ ବ୍ୟାପକ ତାଲିମ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି ବାଣ ପ୍ରସ୍ତୁତି ଓ ବ୍ୟବସାୟରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ଜୀବନ ଜୀବିକାକୁ ଦୂଷ୍ଟିରେ ରଖି ସରକାର ପ୍ରଦୃଷଣ ରହିତ ବାଣ ପ୍ରସ୍ତୁତ କରିବାକୁ ଉଦ୍ୟମ କର୍ତ୍ଥନ୍ତି ଗଡ଼କରୀ ଡ୍ରାଏ ଡକ୍ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ ଆଜି କେରଳର କୋଚିନ୍ ଜାହାକ ନିର୍ମାଣ କାରଖାନା ନିକଟରେ ଭାରତର ସର୍ବବୃହତ୍ ଶ୍ରଷ୍କ ବନ୍ଦର ବା ଡ୍ରାଏ ଡକ୍ର ଶିଳାନ୍ୟାସ କରିବେ ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଏହି ଡ୍ରାଏ ଡକ୍ ନିର୍ମାଣ ଫଳରେ ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ମେକ୍ ଇନ୍ ଇଣ୍ଡିଆ ପ୍ରୟାସ ତ୍ୱରାନ୍ୱିତ ହେବ

ଏଭଳି ଯେଉଁ ଯାନ ଦିଲ୍ଲୀ ଅଞ୍ଚଳରେ ଚଳାଚଳ କରିବ ସେଗୁଡ଼ିକୁ କବତ୍ କରାଯିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ବାୟୁମଖଳ ଅତ୍ୟନ୍ତ ସଙ୍କଟଜନକ ଏବଂ ଭୟାନକ ରୂପ ଧାରଣ କରିଥିବାରୁ ଏହାକୁ ବିଚାରକୁ ନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ଦିଲ୍ଲୀରେ ଯେତେସବୁ ଏଭଳି ପୁରୁଣା ଗାଡ଼ି ଅଛି ତାହାର ଏକ ତାଲିକା କରି ଓ୍ୱେବ୍ସାଇଟ୍ରେ ପ୍ରକାଶ କରିବାକୁ ଅଦାଲତ କେନ୍ଦ୍ରୀୟ ପ୍ରଦ୍ୟଷଣ ନିୟନ୍ତ୍ରଣ ବୋର୍ଡ଼ ଏବଂ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍ ମଦନ ବି ଲୋକୁର ଏସ୍ ଅବ୍ଦୁଲ୍ ନଜିର୍ ଏବଂ ଦୀପକ୍ ଗୁପ୍ତାଙ୍କୁ ନେଇ ଗଠିତ ପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ସମ୍ପୃକ୍ତ ଗାଡ଼ିର ମାଲିକମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇବାପାଇଁ ସ୍ଥାନୀୟ ଖବର କାଗଜରେ ଉପଯୁକ୍ତ ବିଜ୍ଞାପନ ବାହାରିବା ଆବଶ୍ୟକ ନ୍ୟାଟ୍ ଆସାମ ଆସାମର କାଜିରଙ୍ଗାଠାରେ ଆଜି ଅଭିନବ ସାଧାରଣ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତ ପଞ୍ଚମ ଜାତୀୟ ଶିଖର ବୈଠକ ଆରମ୍ଭ ହେଉଛି ଏହି ତିନିଦିନିଆ ସମ୍ମିଳନୀକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଜା ଏବଂ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଏଥିରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ଅନୁପ୍ରିୟା ପଟେଲ୍ ଯୋଗ ଦେବେ

ଜଣେ ମାଓବାଦୀଙ୍କ ନାମରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ପୁଲିସ୍ କହିଛି ଆତ୍କସମର୍ପଣ କରିଥିବା ମାଓବାଦୀମାନଙ୍କୁ ରାଜ୍ୟ ସରକାରଙ୍କ ଥଇଥାନ ନୀତି ଅନୁସାରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ

ନାରୀ ସଶକ୍ତିକରଣ ଦିଗରେ ଅବିରତ ଭାବରେ କାର୍ଯ୍ୟ କରୁଥିବା ଅସାଧାରଣ ମହିଳା କିମ୍ବା ସଂସ୍ଥାକୁ ସେହି ସର୍ବୋଚ୍ଚ ମହିଳା ନାଗରିକ ସମ୍ମାନ ପ୍ରଦାନ କରାଯାଇଥାଏ ପ୍ରତିବର୍ଷ ରାଷ୍ଟ୍ରପତି ଅନ୍ତର୍ଜାତୀୟ ମହିଳା ଦିବସରେ ନାରୀଶକ୍ତି ପୁରସ୍କାର ପ୍ରଦାନ କରିଥା'ନ୍ତି ଟ୍ରମ୍ପ୍ ଶୁଟିଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଓ ତାଙ୍କ ପତ୍ନୀ ମେଲାନିଆ ଆଜି ପିଟ୍ସବର୍ଗ ଯାଇ ସେଠାରେ ଘଟିଥିବା ଗୁଳିକାଣ୍ଡରେ ଆହତ ଲୋକମାନଙ୍କୁ ଭେଟିବେ

ଟ୍ରମ୍ପ୍ ଆହତମାନଙ୍କୁ ଭେଟିବେ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି

ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଇଥିଲା

ରୋହିତ୍ ଶର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ